ପିଏମ୍ ଆୟୁବେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆୟୁର୍ବେଦ ହେଉଛି ଭାରତର ଐତିହ୍ୟ ଏହା ସମଗ୍ର ମାନବ ଜାତିର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଆକି ଗୁଜୁରାଟ୍ର ଜାମ୍ନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଏବଂ ଜୟପୁରଠାରେ କାତୀୟ ଆୟୁର୍ବେଦ ପ୍ରତିଷ୍ଠାନକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିବା ଅବସରରେ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଆମର ପାରମ୍ପରିକ ଜ୍ଞାନ ବର୍ତ୍ତମାନ ଅନ୍ୟାନ୍ୟ ଦେଶଗୁଡ଼ିକରେ ମଧ୍ୟ ଲୋକାଦୂତ ହେଉଥିବାରୁ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଅତ୍ୟନ୍ତ ଆନନ୍ଦ ଦେଉଛି ପାରମ୍ପରିକ ଔଷଧ ଲାଗି ଏକ ବିଶ୍ୱସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଡବ୍ୟୁଏଚ୍ଡ ଭାରତକୁ ମନୋନୀତ କରିଥିବାରୁ ଏହା ଏକ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ସ୍ୱାସ୍ଥ୍ୟ ସମ୍ପର୍କରେ ଭାରତର ଏକ ବୃହତ୍ ଐତିହ୍ୟ ରହିଛି ମାତ୍ର ଏହି ଜ୍ଞାନ ପୁସ୍ତକ ମଧ୍ୟରେ ସୀମିତ ରହିଛି ତେବେ ଆଧୁନିକ ସମାଜର ଆବଶ୍ୟକତା ଅନୁଯାୟୀ ଏହି ଜ୍ଞାନର ବିକାଶ କରିବା ଉପରେ ଶ୍ରୀ ମୋଦି ଗୁର୍ତ୍ୱାରୋପ କରିଛନ୍ତି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଉଦ୍ଘାଟିତ ହୋଇଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି

ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ୍ ନାଇକ୍ଷିନ୍ ମହାମାରୀ ସମୟରେ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିଛି ପିଏମ୍ ଧନ୍ତେରସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ତେରସ୍ ଅବସରରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ମୋଦି ପ୍ରତ୍ୟେକ ଦେଶବାସୀଙ୍କ ଜୀବନରେ ସୁଖ ସମୃଦ୍ଧି ସୌଭାଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପିଏମ୍ ଆତ୍ମନିର୍ଭର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆତ୍ମନିର୍ଭର ଭାରତ ପ୍ୟାକେଜ୍ ହେଉଛି ସମାଜରେ ସବୁ ବର୍ଗର ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାରଙ୍କ ଏକ ନିରନ୍ତର ଉଦ୍ୟମର ଅଂଶବିଶେଷ ଏ ସମ୍ପର୍କରେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ନିଯୁକ୍ତି ସୃଷ୍ଟି କରାଯିବା ସହ ଉତ୍ପାଦନକୁ ପ୍ରୋହାହିତ କରାଯାଇପାରିବ ସେହିପରି ରିୟଲ୍ ଇଷ୍ଟେଟ୍ କ୍ଷେତ୍ରକୁ ଅଧିକ ଶକ୍ତିସମ୍ପନ୍ନ କରିବା ସଙ୍ଗେ ସଙ୍ଗେ କୃଷକମାନଙ୍କୁ ମଧ୍ୟ ସାହାଯ୍ୟ ଓ ସହଯୋଗ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବିହାର ଗଭ୍ ବିହାରରେ ନୃତନ ସରକାର ଗଠନ କରିବା ନିମନ୍ତେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ବୈଠକ ଆଳି ଅନୁଷ୍ଠିତ ହେବ ଗତକାଲି ପାଟନାଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ବଚନା ଦେଇ ବିହାର ମୁଖ୍ୟମନ୍ତ୍ରୀ ତଥା କେଡିୟୁ ସଭାପତି ନୀତିଶ କୁମାର କହିଛନ୍ତି ବିଧାନସଭା ନିର୍ବାଚନରେ ଏନ୍ଡିଏ ସପକ୍ଷରେ ଜନାଦେଶ ଆସିଛି ତେଣୁ ଏନ୍ଡିଏ ହିଁ ରାଜ୍ୟରେ ସରକାର ଗଠନ କରିବ ତେଣୁ ଏନ୍ଡିଏ ସହଯୋଗୀ ଦଳ କେଡିୟୁ ବିକେପି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ବିକାଶଶୀଳ ଇନ୍ସାନ୍ ପାର୍ଟିର ନେତୃବୃନ୍ଦ ଆଳି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ରାଜ୍ୟରେ ନୃତନ ସରକାର ଗଠନ ସମ୍ପର୍କରେ ଆଲୋଚନା କରିବେ ତେବେ ନୃତନ ସରକାର କେଉଁ ଦିନ ଶପଥ ଗ୍ରହଣ କରିବେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ନିଷ୍ପଭି ହୋଇ ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି ଗତକାଲି ପାଟନାଠାରେ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଜେଡିୟୁର ନବନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି

ଏଥିସହିତ ରାଜ୍ୟରେ ସରକାର ଗଠନ କରିବା ଦିଗରେ ଶ୍ରୀ କୁମାରଙ୍କୁ ସମର୍ଥନ ଦେବା ସମ୍ପର୍କିତ ଏକ ପତ୍ର ମଧ୍ୟ ଶ୍ରୀ ମାନ୍ଝୀ ଦେଇଛନ୍ତି ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍ଟୁଚନା ଦେଇ ଶ୍ରୀ ମାନ୍ଝୀ କହିଛନ୍ତି ରାଜ୍ୟର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବା ଦୃଷ୍ଟିରୁ ସେ ଏହି ନୃତନ କ୍ୟାବିନେଟ୍ର ସଦସ୍ୟ ହେବେ ନାହିଁ

ଏହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା ଉତ୍ତର ପ୍ରଦେଶ ବିହାର ରାଜସ୍ଥାନ ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ଅଧୀନରେ କୋଭିଡ୍ ପରବର୍ତ୍ତୀ ସମୟରେ ପ୍ରବାସୀ ଶ୍ରମିକ ତଥା ଗ୍ରାମାଞଳର ଲୋକଙ୍କୁ ସମ୍ପୁକ୍ତ ଅଞ୍ଚଳର ଚାହିଦା ଅନ୍ୟଯାୟୀ ଦକ୍ଷତା ତାଲିମ୍ ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ

ବର୍ତ୍ତମାନ ଏହି ତାଲିମ୍ ପୂର୍ବରୁ ଚିହ୍ନଟ ହୋଇଥିବା ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଆରମ୍ଭ କରାଯାଇଛି ପରବର୍ତ୍ତୀ ସମୟରେ ଏହା ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ସମ୍ପ୍ରସାରଣ କରାଯିବ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି ଦକ୍ଷତା ସଶକ୍ତୀକରଣ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ହେଉଛି ଦକ୍ଷ ଭାରତ ମିଶନ୍ର ଏକ ମୌଳିକ ଉପାଦାନ

ଗତକାଲି ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇଚନ୍ତି ସେ କହିଛନ୍ତି ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ୍ର ଅଷ୍ଟମ ପର୍ଯ୍ୟାୟ ବର୍ତ୍ତମାନ ଅବ୍ୟାହତ ରହିଛି

ଆଇପିପିବି ଡାକ ପିଅନ ମାଧ୍ୟମରେ ଘରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ସେବା ଯୋଗାଇ ଦେବା ଲାଗି ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ୍ ଆଇପିପିବି ପକ୍ଷରୁ ଏକ ଅଭିଯାନର ଶୁଭାରୟ ହୋଇଛି

ଏହାର ଅଂଶସ୍ୱର୍ପ ପେନ୍ସନ୍ ଓ ପେନ୍ସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଭାରତୀୟ ଡାକବିଭାଗର ବୃହତ୍ ନେଟ୍ୱାର୍କକୁ କାର୍ଯ୍ୟକାରୀ କରିବା ଲାଗି କରାଯାଇଥିବା ଅନୁରୋଧ ପରିପ୍ରେକ୍ଷୀରେ ଆଇପିପିବି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି

ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆମ ଯୁବପିଢ଼ି ପ୍ରତିନିଧିତ୍ୱ କରୁଛି ଗତକାଲି ନ୍ତଆଦିଲ୍ଲୀ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ପୂର୍ଷାବୟବ ପ୍ରତିମ୍ଭିକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନାବରଣ କରିବା ଅବସରରେ ସେ ଏହା କହିଛନ୍ତି ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ଆତ୍କନିର୍ଭର ଭାରତ କେବଳ ଶାରୀରିକ ବା ବସ୍ତୁଭିତ୍ତିକ ଆତ୍କନିର୍ଭରତା ପର୍ଯ୍ୟନ୍ତ ସୀମିତ ନୁହେଁ ଏହାର ପରିସର ଖୁବ୍ ବ୍ୟାପକ ଗୋଟିଏ ଦେଶ ସେତେବେଳେ ଆତ୍କନିର୍ଭରଶୀଳ ହୋଇଥାଏ ଯେତେବେଳେ ଏହା ବିଚାର ଆଚରଣ ଓ ସମ୍ଭଳରେ ଆତ୍କନିର୍ଭର ହୋଇଥାଏ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଉପଯ୍ୟକ୍ତ ସମୟରେ ଚିହ୍ରଟ ନମ୍ରନା ପରୀକ୍ଷା ଓ ଚିକିହା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଥିବାରୁ ଦେଶରେ ମୃତ୍ୟୁହାର ମଧ୍ୟ କ୍ରମଶଃ ହ୍ରାସ ପାଇବାରେ ଲାଗିଛି